ବିଧାୟକମାନେ ମୁଖ୍ୟମନ୍ତୀକ୍କ ସହ ବିଭିନ୍ ପ୍ରସଙ୍ଗରେ ଆଲୋଚନା କର୍ତୁଥିବା ଜଣାପଡିଛି

ମନ୍ତୀ କହିଛନ୍ତି ବିନା ପଞିକରଣରେ କୌଶସି ଗାଡିକୁ ଡିଲର ମାଲିକଙ୍କୁ ହସ୍ତାନ୍ତର କରିପାରିବେ ନାହିଁ

ଆରଟିଓଙ୍କ ଦ୍ୱାରା ଗାଡିମୋଟର ପଞିକରଣ ହୋଇଥାଏ

ଏ ସମ୍ମର୍କରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ମଧ୍ଧ ଅବଗତ କରାଯାଇଛି

ଏକ ତିନି ଜଶିଆ କମିଟି ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଶ ସମ୍ପର୍କରେ ଶ୍ରୀମନିର ପ୍ରଶାସନ ସହ ଆଲୋଚନା କରିଛନ୍ତି ଏହା ସହ ଧାଡ଼ି ଦର୍ଶନ ବ୍ୟବସ୍କା ବଡ଼ ଛତା ମଠ ପାଖ ମେଘନାଦ ପ୍ରାଚୀରର ସୁରକ୍ଷା ସମ୍ପର୍କରେ ଅନୁଧ୍ରାନ କରାଯାଇଛି

ଏହି ଛାତ୍ରଛାତ୍ରୀମାନଙ୍କ ସଂସ୍ୱର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରାଯାଇ ବିହିତ ପଦକ୍ଷେପ ଗ୍ରହଶ କରାଯିବ ବୋଲି ସିଏମ୍ସି ପକ୍ଷରୁ ସୂଚନା ମିଳିଛି

ସେହିପରି ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ

କର୍ମଶାଳା ଗଜପତି କିଲ୍କୁ ଲିମରସିଂ ଗ୍ରାମରେ ଓଡ଼ିଶା ଓ୍ୱେଲଫେୟାର ଆସୋସିଏସନ ପକ୍ଷର୍ ମହାମାଗାକ୍ଷୀ ଜାତୀୟ ଗ୍ରାମୀଣ ନିଶିତ କର୍ମନିଯୁକ୍ତି ଯୋଜନା ବିଷୟରେ ଏକ କର୍ମଶାଳା ଅନୁଷ୍ଷିତ ହୋଇଛି

ଆସନ୍ତାକାଲି ଓଡ଼ିଶା ଦଳ ତା'ର ଦ୍ୱିତୀୟ ମ୍ୟାଚ୍ରେ ଛତିଶଗଡକୁ ଭେଟିବ